ବୈଠକପରେ ସେ ମାଓବାଦୀମାନଙ୍ଙ୍ ହିଂସାଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି

ଭୀମସାର କୋଭିଡ୍ ନୋଡାଲ ଅଫିସରଙ୍ଙ ଉପସ୍ଥିତିରେ ଡେମୋ ପ୍ରଦର୍ଶନ କରାଯାଇଛି ଡେମୋ ଦେଖାଇବା ପରେ ସମସ୍ତ କିଟ୍ ଠିକ୍ ଥିବା କମ୍ପାନୀ ପକ୍ଷରୁ ସ୍ୱଷ୍କୀକରଣ ଦିଆଯାଇଛି

ଚଳିତ ବର୍ଷ ମହିଳା ଦିବସର ବାର୍ତା ରହିଛି ନେତୃତ୍ୱ କ୍ଷେତ୍ରରେ ମହିଳା